ଭାରତ ଓ ରୁଷ୍ ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଂଶ ଭାରତ ରୁଷ ବାର୍ଷିକ ଶିଖର ବୈଠକରେ ମଧ୍ୟ ଯୋଗଦେବେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ରୁଷ୍ ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ହେବାକୁଥିବା ବୈଠକରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି ସଂକ୍ରାନ୍ତ ଅନେକ ବିଷୟ ଉପରେ ଆଲୋଚନା କରାଯିବ

ଏହି ଅବସରରେ ଆହୁରି ଅନେକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହେବାର ମଧ୍ୟ ଆଶା କରାଯାଉଛି ଶିଖର ବୈଠକ ସମୟରେ କିଛି ରାଜିନାମା ସ୍ୱାକ୍ଷରିତ ହେବା ସହ ପ୍ରଧାନମନ୍ତ୍ରୀ ଅନେକ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟସ୍ଟଚୀ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିତ ପୁତିନଙ୍କ ମଧ୍ୟରେ କଥାବାର୍ତ୍ତା ତୈଳ ଓ ଗ୍ୟାସ୍ ଖଣି ଫାର୍ମିଙ୍ଗ ରେଳବାଇ ଓ କୃଷି ଭଳି କ୍ଷେତ୍ରରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି କରିବ ଭାରତ ରୁଷର ନୂଆ ତୈଳ ଖଣି ଗୁଡ଼ିକରେ ପୁଞ୍ଜିନିବେଶ କରିବା ଏବଂ ରୁଷରୁ ଏଲ୍ଏନ୍କି ଆମଦାନୀ କରିବା ବିଷୟ ଘୋଷଣା କରିପାରେ ଆର୍ଟିକରୁ ତେଳ ଓ ଗ୍ୟାସ୍ ଯୋଗାଣ ପାଇଁ ସୁଯୋଗଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ ଏଥିସହିତ ସାଙ୍ଘାଇ ସହଯୋଗ ସଂଗଠନ ଓ ବ୍ରିକ୍ସ ଭଳି ମଞ୍ଚରେ ମିଳିତଭାବେ କାର୍ଯ୍ୟ କରିବାକୁ ଦୁଇଦେଶ ଉପାୟଗୁଡ଼ିକ ସଂକ୍ରାନ୍ତରେ ଆଲୋଚନା କରିବେ ଶିଖରବୈଠକ ସମୟରେ ଶ୍ରୀ ମୋଦି ଓ ଶ୍ରୀ ପୁତିନ ଆଫଗାନ ଶାନ୍ତି ପ୍ରକ୍ରିୟା ଓ ଉପସାଗରୀୟ ଅଞ୍ଚଳର ପରିସ୍ଥିତି ସମେତ ବହୁ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି

ଗତକାଲି ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ଅର୍ବିଟରରୁ ଅଲଗା କରାଯାଇଥିଲା

ଏହି ଆପାଚି ହେଲିକପ୍ଟରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବା ସହିତ ବିମାନ ବାହିନୀର ଲତୁଆ କ୍ଷମତା ବୃଦ୍ଧି ପାଇଛି ଏହି ଅବସରରେ ବିମାନବାହିନୀ ମୁଖ୍ୟ ମାର୍ଶଲ ବିଏସ୍ ଧନୱା କହିଛନ୍ତି ଆପାଚି ହେଲିକପ୍ଟର ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବା ସହ ଭାରତୀୟ ବିମାନବାହିନୀ ସର୍ବାଧୁନିକ ଅସ୍ତ୍ରଶସ୍ତ ଥିବା ଏକ ବିମାନବାହିନୀ ଭାବେ ପରିଗଣିତ ହେବ ଆପାଚି ହେଲିକପ୍ଟର ବିଶ୍ୱର ସବୁଠୁ ମାରାତ୍ମକ ଯୁଦ୍ଧ ହେଲିକପ୍ଟର ବିବେଚିତ ହୋଇଆସୁଛି

ପିଏମ ଗର୍ଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ଗର୍ଭି ଗୁଜୁରାତ ଭବନକୁ ଉଦ୍ଘାଟନ କରିଛନ୍ତି

ସେହି ଭବନରେ ଉଭୟ ପାରମ୍ପରିକ ଓ ଆଧୁନିକ ହସ୍ତଶିଳ୍ପ ସାମଗ୍ରୀମାନ ରଖାଯାଇଛି ରାଜଧାନୀରେ ଏହା ଗୁକୁରାତର ଲୋକମାନଙ୍କ ପାଇଁ ନିର୍ମାଣ କରାଯାଇଛି ସେଠାରେ ଗୁଜୁରାତର ସଂସ୍କୃତି ହସ୍ତଶିଳ୍ପ ଓ ଖାଦ୍ୟପଦାର୍ଥ ଉପଲହ୍ଧ ହେବ ପରେ ବିଜ୍ଞାନ ଭବନଠାରେ ଏକ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ଉଲ୍ଲେଖ କରିଥିଲେ

ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ରାଜ୍ୟର ସାଂସ୍କୃତିକ ସାମାଜିକ ଓ ଅର୍ଥନୈତିକ କ୍ଷମତା ଦେଶକୁ ସୁଦୃଢ଼ କରିଥାଏ ଓ ଏହାକୁ ସ୍ୱିକୃତୀ ପ୍ରଦାନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍୍ଣ ସେ କହିଛନ୍ତି ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ପ୍ରତ୍ୟେକ ରାଜ୍ୟ ଭବନ ସଂପ୍ରକ୍ତ ରାଜ୍ୟଗୁଡ଼ିକର ସଂସ୍କୃତି ଓ ପରମ୍ପରାର ବିକାଶ ପାଇଁ କେନ୍ଦ୍ରଭାବେ କାର୍ଯ୍ୟ କରିବା ଉଚିତ୍ ଓ ରାଜ୍ୟର ବାଶିଜ୍ୟ ଓ ପର୍ଯ୍ୟଟନର ବିକାଶ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ଏହି ଅବସରରେ ଗ୍ରକ୍ରରାଟ ମ୍ରଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ତଥା ବହ୍ର ମାନ୍ୟଗଶ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗତକାଲି ହରିୟାନାର ଭିୱାନିଠାରେ ଏକ ର୍ୟାଲିରେ ଏହା ଘୋଷଣା କରିଛନ୍ତି ସେ କହିଛନ୍ତି ଯେଉଁ କୃଷକମାନଙ୍କର ବ୍ୟାଙ୍କ ଜମାଖାତା ପରିଶୋଧ ହୋଇନଥିବା ଋଣ ଶ୍ରେଣୀରେ ସାମିଲ ହୋଇଛି ଏବଂ ଯେଉଁମାନେ ସେମାନଙ୍କର ଜମାଖାତାକୁ ପୂର୍ନକ୍ଷମ କରିପାରିନାହାନ୍ତି ବର୍ତ୍ତମାନ ସେମାନେ ତାହା କରିପାରିବେ

ହେଲ୍ଥ ଡ୍ରାଫ୍ ବିଲ୍ ଦେଶରେ ଡାକ୍ତରମାନଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଡାକ୍ତରଖାନାଗୁଡ଼ିକର କରାଯାଉଥିବା ଭଙ୍ଗାରୁଜା ରୋକିବା ପାଇଁ ଏକ ଆଇନ୍ ପ୍ରଣୟନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଏକ ଚିଠା ଆଇନ୍ ପ୍ରସ୍ତୁତ କରାଯାଇଛି

ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ସର୍ବସାଧାରଣରୁ ମତାମତ ଲୋଡାଯାଇଛି

ଅନେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବା ସହ ଶ୍ରୀନଗରରେ ସ୍ୱାଭାବିକ ଭାବେ ଗାଡ଼ିମୋଟର ଚଳାଚଳ କରାଯାଉଛି ଉପତ୍ୟକାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପରିସ୍ଥିତିରେ ଉନ୍ନତି ଘଟିଛି

ସେ କହିଛନ୍ତି ଜାମ୍ମୁ ଓ କାଶ୍କୀରରେ ସମ୍ପର୍ଷର୍ଣରପେ ମୋବାଇଲ ସେବା କାର୍ଯ୍ୟକ୍ଷମ ହୋଇଛି ସମସ୍ତ ଅତ୍ୟାବଶ୍ୟକୀୟ ପଦାର୍ଥ କାଶ୍ମୀର ଉପତ୍ୟକାରେ ପହଞ୍ଚୁଛି ଓ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଔଷଧପତ୍ରଓ ଅନ୍ୟାନ୍ୟ ଡାକ୍ତରୀ ସୁବିଧା ଉପଲହ୍ଧ ହେଉଛି ନ୍ନଆଁଖାଇ ପଣ୍ଟିମ ଓଡ଼ିଶାରେ ଅମଳର ପର୍ବ ନୂଆଖାଇ ଆଜି ପାରମ୍ପରିକ ଆନନ୍ଦ ଉଲ୍ଲାସ ଓ ଉଦ୍ଦୀପନାର ସହ ପାଳିତ ହେଉଛି ଆଜି ସକାଳୁ ଲୋକମାନେ ନୂଆକରି ଅମଳ ହୋଇଥିବା ଫସଲରୁ ପ୍ରସ୍ତୁତ ନବାନ୍ନକୁ ସେମାନଙ୍କର ଇଷଦେବଙ୍କ ନିକଟରେ ଭୋଗ ଲଗାଇଛନ୍ତି ସମ୍ଭଲପୁରରେ ସମଲେଶ୍ୱରୀଙ୍କୁ ପ୍ରଜା କରାଯାଉଥିବା ବେଳେ ବଲାଙ୍ଗୀରରେ ପାଟଣେଶ୍ୱରୀ ଓ ସୋନପୁରରେ ଦେବୀ ସୁରେଶ୍ୱରୀଙ୍କୁ ପୂଜା କରାଯାଉଛି ସେହିଭଳି ସୁନ୍ଦରଗଡ଼ରେ ଶେଖର ବାସିନୀ ଓ କଳାହାଣ୍ଡିରେ ଦେବୀ ମାଣିକେଶ୍ୱରୀଙ୍କୁ ନବାନ୍ନ ଅର୍ପଣ କରାଯାଇଛି ଲୋକମାନେ ଅଧିକ ଅମଳ ଓ ଉତ୍ତମ ପାଗ ପାଇଁ ପ୍ରାର୍ଥନା କରିଛନ୍ତି ନବାନ୍ନ ଲାଗି ପରେ ଲୋକମାନେ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି ଏହି ପର୍ବର ସବୁଠୁ ବଡ ଆକର୍ଷଣ ହେଉଛି ନୂଆଁଖାଇ ଜୁହାର ଦୀର୍ଘ କୀବନ ସମୂଦ୍ଧି ଓ ସୁଖମୟ ଜୀବନ ପାଇଁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରାଯାଇଥାଏ

ଓଏନ୍ଜିସି କହିଛି ଏହି ଅଗ୍ନିକାଷ୍ଡ ଯୋଗୁଁ ତେଳ ପ୍ରକ୍ରିୟାକରଣ ଉପରେ କୌଣସି ପ୍ରଭାବ ପଡିନାହିଁ ଓ ଗୁଜୁରାତର ହାଜିରା କାରଖାନାକୁ ଗ୍ୟାସ୍ ସ୍ଥାନାନ୍ତରଣ କରାଯାଇଛି ଓଏନ୍ଜିସିର ଅଗ୍ରିଶମ ଓ ଦୁର୍ବିପାକ ପରିଚାଳନା ଦଳଗୁଡ଼ିକୁ ତୁରନ୍ତ କାର୍ଯ୍ୟରେ ଲଗାଯାଇଥିଲା ଓ ନିଆଁକୁ ନିୟନ୍ତ୍ରଣ କରାଯାଉଛି

ପିସ୍ତଲ ଚାମ୍ପିୟନସିପ୍ରେ ଭାରତ ଶୀର୍ଷସ୍ଥାନ ଅଧିକାର କରିଛି